ଏଥପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି

ମନ୍ତୀ ପରିଷଦ ବୈଠକ ରାଜ୍ୟ ସରକାରଙ୍କ ମନ୍ତୀ ପରିଷଦ ବୈଠକ ଆସନ୍ତାକାଲି ଲୋକସେବା ଭବନଠାରେ ଅନୁଷିତ ହେବ

ମୋ ସରକାର କାର୍ଯ୍ୟକ୍ରମର ସଫଳ ରୂପାୟନ ତଥା ତୃଣମୂଳ୍୍ରରରେ ଏହାର କାର୍ଯ୍ୟକାରୀତାର ଯାଞ ପାଇଁ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ଆକି ବଲାଙ୍ଗୀର ସରକାରୀ ମେଡ଼ିକାଲ ଗସ୍ତ କରିଛନ୍ତି

ଫାଇଭ୍ ଟି ସଚିବ ମେଡ଼ିକାଲ କର୍ଭ୍ରପକ୍ଷଙ୍କ ସହ ମଧ ବିଭିନ୍ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏହାର ସମାଧାନ ପାଇଁ ପ୍ରତିଶ୍ରତି ଦେଇଛନ୍ତି

ଶ୍ରୀ ପାଷ୍ତିଆନ ପ୍ରଥମେ ମେଡ଼ିକାଲ ପରିଦର୍ଶନରେ ଯାଇ ରୋଗୀଙ୍କ ସହ ବିଭିନ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ମାଛକୁଣ୍ ଥାନା ଅଞ୍ଚଳର୍ ଜଣେ ନକଲି ମାଓବାଦୀକୁ ଗିରଫ କରାଯାଇଛି ଏକ ପଥର କ୍ରସର ସଂସ୍ତାର ସୁପରଭାଇଜରଙ୍କୁ କାଲି ନକଲି ମାଓବାଦୀ ଆକ୍ରମଣ କରିଥିଲେ

ଶ୍ରୀକଗନ୍ନାଥ ମହାପ୍ରଭୁଙ ଦ୍ୱାଦଶଯାତ୍ରା ମଧ୍ଘରେ ଦେବୋହ୍ରାପନ ଯାତ୍ରା ଅନ୍ୟତମ ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ଶୟନ କରିଥିବା ଶ୍ରୀହରି କାର୍ଭିକ ଶୁକ୍ଲ ଏକାଦଶୀ ତିଥିରେ ନିଦ୍ରା ତ୍ୟାଗ କରିଥାନ୍ତି ଏହି ଦିନ ମଧ୍ଧ ଚତୁଃମାସିଆ ବ୍ରତ ସମାପନ ହେବ

ବାଲିଯାତ୍ରା ଉଭୟ ଆମୋଦ ଓ ସଂସ୍କୃତି ଭିତରେ ଏଥର ବାଲିଯାତ୍ରାକୁ ଯଥାସ ଆକର୍ଷଣୀୟ କରିବାକୁ କଟକ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛି